ଶ୍ରୀ ମୋଦି ଝାଡ଼ଖଣ୍ଡର ଉତ୍ତର କୋଏଲ୍ ମଣ୍ଡଲ୍ ସେତ୍ରର ପୁନରୁଦ୍ଧାର ପ୍ରକ୍ସ ଓ କହଁର୍ ଷ୍ଟୋନ୍ ପାଇପ୍ଲାଇନ୍ ଜଳସେଚନ ବ୍ୟବସ୍ଥାର ଭିଭିପ୍ରସ୍ତର ସ୍ଥାପନ କରିବେ

ଶ୍ରୀ ମୋଦି ଏକ ଜନସଭାରେ ମଧ୍ୟ ଉଦ୍ବୋଧନ ଦେବେ ଏହାପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ବାରିପଦାଠାରେ ଶ୍ରୀ ମୋଦି ଆଇଓସିଏଲ୍ର ବାଲେଶ୍ୱର ହଳଦିଆ ଦୁର୍ଗାପୁର ସେକ୍ସନ୍ ଏଲ୍ପିଜି ପାଇପ୍ଲାଇନ୍ ଓ ବାଲେଶ୍ୱର ମଲ୍ଟି ମୋଡ଼ାଲ୍ ଲଜିଷ୍ଟିକ୍ ପାର୍କକୁ କାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ହରିପୁରଗଡ଼ର ପ୍ରଚୀନ ଦୁର୍ଗଠାରେ ରସିକରାୟ ମନ୍ଦିରର ସଂରକ୍ଷଣ ଓ ବିକାଶ କାର୍ଯ୍ୟର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଟାଟାନାଗର ଓ ବାଦାମ୍ପାହାଡ଼ ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ୍ର ଚଳାଚଳକୁ ପତାକା ଦେଖାଇ ଉଦ୍ଘାଟନ କରିବେ ଶ୍ରୀ ମୋଦି ବାରିପଦାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବେ ଇଣ୍ଡିଆ ଆଫଗାନିସ୍ତାନ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ସହ ଏହାର ସୁରକ୍ଷା ଓ ପ୍ରଗତି ଦିଗରେ ସେଠାକାର ସରକାରଙ୍କ ପ୍ରଚେଷ୍ଟା ପ୍ରତି ଭାରତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କାରି ରହିବ ବୋଲି କାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ କହିଛନ୍ତି ଭାରତ ଗସ୍ତରେ ଆସିଥିବା ଆଫଗାନିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଡକ୍ଟର ହମ୍ଦୁଲ୍ଲା ମୋହିବ୍ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହିତ କପରିଥିବା ଆଲୋଚନାରୁ ଏହି ସ୍ୱଚନା ମିଳିଛି ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାରି କରାଯାଇଥିବା ଏକ ବିବୂଭିରେ କୁହାଯାଇଛି ଆଫଗାନ ନେତୃତ୍ୱରେ ଆଫଗାନଦ୍ୱାରା ନିୟନ୍ତିତ ଏବଂ ଆଫଗାନର ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଶ୍ରୀ ଡୋଭାଲ୍ କହିଛନ୍ତି ଆଫଗାନବାସୀଙ୍କ ଇଚ୍ଛା ଅଭିଳାଷ ଏବଂ ପ୍ରାଥମିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସମସ୍ତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଭାଗିଦାରୀମାନେ କାର୍ଯ୍ୟ କରିବା ଉପରେ ଶ୍ରୀ ଡୋଭାଲ୍ ଏହି ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ଆଫଗାନିସ୍ତାନବାସୀ ଦେଶରେ ଏକ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିବା ଉପରେ ଭରସା କରିଥିବା ପ୍ରସଙ୍ଗକୁ ମଧ୍ୟ ଭାରତ ସ୍ୱାଗତ କରିଛି ଏହାଛଡ଼ା ଆଗାମୀ ରାଷ୍ଟ୍ରପତି ନିର୍ବାଚନଦ୍ୱାରା ଆଫଗାନିସ୍ତାନରେ ଗଣତନ୍ତ୍ରର ମୂଳଦୁଆ ଅଧିକ ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ଡୋଭାଲ୍ କହିଛନ୍ତି

ଗତକାଲି ଏହି ମାମଲାର ଶୁଣାଶି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଅଭିଯୁକ୍ତଙ୍କୁ ଅଧିକ ପଚରା ଉଚରା କରିବାଲାଗି ଜାତୀୟ ତଦନ୍ତକାରୀ ସଂସ୍ଥାର ଆବେଦନକୁ ବିଚାରକରି ସମ୍ପୃକ୍ତ ନିମ୍ନ ଅଦାଲତ ସମୟସୀମାକୁ ଥରେ ବୃଦ୍ଧି କରିଥିବା ଦୃଷ୍ଟିରୁ ଅଭିଯୁକ୍ତ କାମିନ୍ ପାଇବାଲାଗି ଯୋଗ୍ୟ ନୁହେଁ ବିଚାରପତି ଡିୱାଇ ଚନ୍ଦ୍ରଚଡ଼ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଏକ ବେଞ୍ଚ୍ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଭିଯୁକ୍ତର ଜାମିନ୍ ଅଗ୍ରାହ୍ୟ କରିଥିବା ଦୂଷ୍ଟିରୁ ନିମ୍ନ ଅଦାଲତ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍କଭି ବେଆଇନ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି

ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଏ ସମ୍ପର୍କରେ ଏକ ପ୍ରତିକୃଳ ରିପୋର୍ଟ ଏନ୍କିଟିର ଅଧ୍ୟକ୍ଷ ଏକେ ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ନିକଟରେ ଦାଖଲ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ରାଜ୍ୟରେ ଅଧିକାଂଶ ଖଣିର କୌଣସି ଲିଜ୍ ବା ଲାଇସେନ୍ସ ନ ଥାଇ ଖନନ କାର୍ଯ୍ୟ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି ବରିଷ୍ଠ ଆଇନଜୀବୀ ରାଜ୍ ପାଞ୍ଜାୱାନି ଏହି ମାମଲାରେ ଆମିକସ୍ କ୍ୟୁରି ଭାବେ ଟ୍ରିବ୍ୟୁନାଲ୍ର ସହାୟତା କର୍କଚ୍ଚନ୍ତି ଶୁଣାଣି ସମୟରେ ଅଦାଲତରେ ସେ କହିଛନ୍ତି ରାଜ୍ୟରେ ବହୁ ସଂଖ୍ୟକ ଖଣି ବେଆଇନ ଭାବେ କାର୍ଯ୍ୟ କରୁଥିବା ସମ୍ପର୍କରେ ମେଘାଳୟ ସରକାର ସ୍ୱୀକାର କରିଛନ୍ତି

ତାଙ୍କୁ ଉଦ୍ଧାର କରିବା ଲାଗି ଜାରି ରହିଥିବା ସମସ୍ତ ଚେଷ୍ଟା ବର୍ତ୍ତମାନ ସୁଦ୍ଧା ବିଫଳ ରହିଛି

ରେଳବାଇ ନିଯୁକ୍ତି ବୋର୍ଡ଼ର ଓ୍ୱେବ୍ସାଇଟ୍ରେ ଏହି ପଦବୀଗୁଡ଼ିକର ନିଯୁକ୍ତିପାଇଁ ବିଜ୍ଞପ୍ତି ଜାରି କରାଯାଇଛି

ମନ୍ତ୍ରଣାଳୟ କହିଛି ଦେଶର ବିଭିନ୍ନ ରେଳବାଇ ଜୋନ୍ର ଖାଲିସ୍ଥାନ ପ୍ରରଣ ପାଇଁ ଏହି ନିଯୁକ୍ତି କରାଯିବ ଏବଂ ସମଗ୍ର ଭାରତର ସବୁ ରାଜ୍ୟର ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ଜାଭ୍ଡେକର ଟିଚର୍ସ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍ଡେକର କହିଛନ୍ତି ଶିକ୍ଷାରେ ନବୀକରଣ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶର ଶିକ୍ଷା ଦୂଶ୍ୟପଟକୁ ପରିବର୍ତ୍ତନ କରିବାର କ୍ଷମତା କେବଳ ଶିକ୍ଷକମାନଙ୍କର ରହିଛି ଗତକାଲି ନ୍ତଆଦିଲ୍ଲୀରେ ଶିକ୍ଷାଗତ ପ୍ରଶାସନ କ୍ଷେତ୍ରରେ ନବୀକରଣପାଇଁ ଜାତୀୟ ପୁରସ୍କାର ପ୍ରଦାନ ଉହବରେ ଯୋଗଦେଇ ଶ୍ରୀ ଜାଭ୍ଡେକର ଏହା କହିଛନ୍ତି ସେ କହିଛନ୍ତି ଶିକ୍ଷକମାନେ ସେମାନଙ୍କର ନବୀକୃତ ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ କରାଇପାରିବେ

ଗତକାଲି ରାଜ୍ୟସଭାରେ ଶ୍ରୀ ଗୋୟଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି କାର୍ଯ୍ୟ ପର୍ଯ୍ୟାୟକ୍ରମେ ସମ୍ପନ୍ଧ କରାଯିବ

ରାଠୋଡ୍ ସ୍କୋର୍ଟସ୍ କ୍ରୀଡ଼ାମନ୍ତ୍ରୀ କର୍ଷ୍ଣେଲ୍ ରାଜ୍ୟବର୍ଦ୍ଧନ ରାଠୋର୍ କହିଛନ୍ତି ସରକାର ଅତି କମ୍ ବୟସରୁ କ୍ରୀଡ଼ା ପ୍ରତିଭାାମାନଙ୍କୁ ଚିହ୍ନଟ କରିବାର ପ୍ରୟାସ କରୁଛନ୍ତି ଯାହାଦ୍ୱାରା ସେମାନଙ୍କୁ ଯତ୍ନ ଓ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇ ବଶ୍ୱସ୍ତରୀୟ କ୍ରୀଡ଼ାବିତ୍ ଭାବେ ଗଡ଼ାଯାଇପାରିବ

ମନ୍ତ୍ରୀ କହିଛନ୍ତି ସେମାନଙ୍କ ମଧ୍ୟରୁ ଏକ ହଜାର ପ୍ରତିଭାଙ୍କୁ ବଛାଯାଇ ସେମାନଙ୍କୁ ଅଧିକ ତାଲିମ୍ ଦିଆଯିବ

ଆକାଶବାଣୀ ଏହି ମେଳାର ଏକ ଅଂଶୀଦାର

ୟୁନିଫର୍ମରେ ଥିବା ସ୍କୁଲ୍ ପିଲା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ବିନା ଟିକେଟ୍ରେ ଏହି ମେଳା ଦେଖିପାରିବେ

ଏହି ଉତ୍ସବକୁ ଉଦ୍ଘାଟନ କରି ସ୍ଚଚନା ଓ ପ୍ରସାରଣ ସଚିବ ଅମିତ୍ ଖାରେ କହିଛନ୍ତି ଚଳଚ୍ଚିତ୍ର ସମସ୍ତ ଭାଷାଗତ ପ୍ରତିବନ୍ଧକର ଊର୍ଦ୍ଧ୍ୱରେ ସେ କହିଛନ୍ତି ଏହି ଉହବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକ ଦେଶର ଅର୍ଥନୈତିକ ବିକାଶ ଏବଂ ସମାଜରେ ଘଟ୍ରଥିବା ପରିବର୍ତ୍ତନକୁ ପ୍ରତିବିଧିତ କରିବ